ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି ଯେ ପ୍ରଧାନମନ୍ତୀ ଆବାସ ଯୋଜନାରେ ବିଜୁ ପକ୍କାଘର ଯୋଜନା ଲୋଗୋ ଲାଗିପାରିବ ନାହିଁ ବୋଲି କେନ୍ଦ ସରକାର ପତ୍ର ଲେଖୁଛନ୍ତି

ଦଳୀୟ କର୍ମୀଙ୍କ ପ୍ରଚାର ଭୋଟ୍ଦାନ ଓ ଭୋଟ୍ଗଣତି ସମୟରେ ପୁଲିସ୍ ସୁରକ୍ଷା ବ୍ୟବସ୍ରା କଡ଼ାକଡ଼ି କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି

ଏହି ସମୀକ୍ଷା ବୈଠକରେ କେନ୍ଦାଞ୍ଚଳ ଡିଆଇଜି ଓ ପୁରୀ ଏସ୍ପି ପ୍ରମୁଖ ଉପସ୍ଥିତ ଥିଲେ

ସେହିପରି ଭାରତରେ ପ୍ରସ୍ତୁତ ଟିକା ସୁରକ୍ଷିତ ଓ ନିରାପଦ

ଏନେଇ ହାଇକୋର୍ଟ ପକ୍ଷରୁ ନିର୍ଦ୍ଦେଶାନାମା କାରି କରାଯାଇଛି

ଦଉ ମହାପାତ୍ର ସେବକମାନେ ଶ୍ରୀକୀଉଙ୍କ ଏହି ଗୁପ୍ତ ନୀତି କାର୍ଯ୍ୟରେ ଲାଗିଛନ୍ତି